ସେମାନଙ୍କ ମଧ୍ୟରେ କେନ୍ଦ୍ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ପ୍ରକାଶ କାଭଡେକର ଅନ୍ତର୍ଭୁକ୍ତ

ସମାଜବାଦୀପାର୍ଟି ଏବଂ ବହ୍ରଜନ ସମାଜପାର୍ଟିର ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚନରେ ଭାଗ ନେଇଥିଲେ

ସେ କଂଗ୍ରେସର ଲେଖରାମ ସାହୁଙ୍କୁ ପରାସ୍ତ କରିଛନ୍ତି

ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୂର୍ବ ସହଯୋଗୀ ବିଧାୟକ ଅମିତ ଯୋଗୀ ଆର୍କେ ରାୟ ଏବଂ ସିଆରାମ୍ କୌଶିକ୍ ଭୋଟ ଦାନରୁ ବିରତ ରହିଥିଲେ ଛତିଶଗଡ଼ରୁ ରାଜ୍ୟସଭା ସାଂସଦ ଥିବା ବିଜେପିର ଭ୍ ଷଣ ଲାଲ ଜଙ୍ଗାଡେଙ୍କ କାର୍ଯ୍ୟକାଳ ପୂରଣ ହୋଇଥିବାରୁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା

ବିଚାରପତି ସଙ୍କୀବ ଖାନ୍ନା ଏବଂ ଚନ୍ଦର ଶେଖର ଏହି ମାମଲାର ଶୁଣାଣି କରି ନିର୍ବାଚନ କମିଶନଙ୍କୁ ଘଟଣାର ପୁନର୍ବିଚାର କରିବା ପାଇଁ କହିଛନ୍ତି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପଭି ସଠିକ୍ ନ ଥିବା ହାଇକୋର୍ଟ କହିଛନ୍ତି ଏହି ମାମଲାରେ ନିର୍ବାଚୀତ ବିଧାୟକମାନଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିବା ହାଇକୋର୍ଟ କହିଛନ୍ତି

ତାଙ୍କର ପାସ୍ପୋର୍ଟ ଏବେ ସିବିଆଇ ନିକଟରେ ରହିଛି

ଭେଲ୍ ଇସ୍ରୋ ଭାରତ ହେବି ଇଲେକ୍ଟିକାଲ୍ସ ଲିମିଟେଡ୍ ଭେଲ୍ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ସହିତ ମହାକାଶ ଯାନରେ ବ୍ୟବହାର ହେଉଥିବା ଲିଥିୟମ୍ ଆୟନ୍ ସେଲ୍ ପ୍ରସ୍ତୁତ କରିବା ପାଇଁ ବୁଝାମଣା କରିଛି

ଅହିର୍ ଡ୍ରଗ୍ ଗୃହ ରାଷ୍ଟମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର କହିଛନ୍ତି ଭାରତ ସମେତ ସାରା ବିଶ୍ୱ ପାଇଁ ନାର୍କୋ ଆତଙ୍କବାଦ ଏକ ଗମ୍ଭୀର ସମସ୍ୟା ଅଟେ ଆଜି ନୂଆଦିଲ୍ଲୀଠାରେ ଡ୍ରଗ୍ ଲ' ଏନ୍ଫୋର୍ସମେଖର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଅହିର କହିଛନ୍ତି ଯୁବକମାନଙ୍କ ମଧ୍ୟରେ ନିଶା ଦବ୍ୟର ଅବାଧ ବ୍ୟବହାର ରୋକିବା ଆଇନ୍ କାର୍ଯ୍ୟକାରୀ ସଂଗଠନ ଗୁଡ଼ିକ ପାଇଁ ଏକ ଆହ୍ୱାନ ସେ କହିଛନ୍ତି ଭାରତ ମଧ୍ୟକୁ ନିଶା ବ୍ୟବସାୟୀମାନେ ସହଜରେ ପ୍ରବେଶ କରିବା ସହିତ ଯୁବ ଗୋଷ୍ଠୀକୁ ନିଶା ବ୍ୟବହାର ଦିଗକୁ ପ୍ରବର୍ତ୍ତାଉଚ୍ଚନ୍ତି

ଆକି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଭାରତ ଏବଂ କର୍ମାନୀ ବାଣିଜ୍ୟ ସଂସ୍କୃତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ଭିଭିରେ ବହୁତ କିଛି ହାସଲ କରିପାରିବେ ସେ କହିଛନ୍ତି ଭାରତର ଏକ ନିବିଡ଼ି ସହଯୋଗୀ ଭାବେ ଜର୍ମାନ୍ କାର୍ଯ୍ୟ କରିବ ଯେଉଁଥିରେ ୟୁରୋପର ପ୍ରତ୍ୟେକଟି କ୍ଷେତ୍ରରେ ବିକାଶ ଘଟିବ ପରେ ଜର୍ମାନ୍ ରାଷ୍ଟ୍ରପତି ଏକ ପ୍ରଶ୍ମ ଉତ୍ତର କାର୍ଯ୍ୟକ୍ରମ କହିଛନ୍ତି କର୍ମାନ୍ରେ ଶିକ୍ଷାଗ୍ହଣ କରିବା ପାଇଁ ଭାଷା ଭାରତୀୟ ଛାତ୍ଛାତୀଙ୍କ ପାଇଁ ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ ଏହି ଅବସରରେ ସେ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜର୍ମାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷାଗ୍ରହଣ କରିବା ପାଇଁ ଆହ୍ପାନ ଦେଇଛନ୍ତି

ଏହାର ଉଦ୍ଦେଶ୍ୟ ହେଉଛି ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବା ଏବଂ ସବୁଠାରୁ ଅଧିକ ଯାତ୍ରୀ ଚଳାଚଳ କରୁଥିବା ଷ୍ଟେସନ୍ଗୁଡ଼ିକରେ ସୌନ୍ଦର୍ଯ୍ୟକରଣ କରିବା

ଗଭ୍ ପିଜି ମେଡିକାଲ୍ କଲେଜ୍ରେ ସ୍ନାତ୍ତୋକରେ ନାମଲେଖା ସିଟ୍ର ପ୍ରଥମ କାଉନ୍ସେଲି ପାଇଁ ପ୍ରାର୍ଥୀଙ୍କ ନାମ ପଞ୍ଜୀକରଣ ସମୟସୀମା ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ବୂଦ୍ଧି କରିଛନ୍ତି

ମନୋଜ ସିହ୍ନା ସିସିଆଇ ଆଜି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ବିନିଯୋଗକାରୀଙ୍କ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି ଦିଗରେ ସରକାର ଅବିରତ ଭାବେ କାର୍ଯ୍ୟ କର୍ଚ୍ଛନ୍ତି ଆଜି ନୂଆଦିଲ୍ଲୀଠାରେ ଇଷ୍ଟରନ୍ୟାସନାଲ୍ କମ୍ପିଟିସନ୍ ନେଟ୍ୱାର୍କର ବାର୍ଷିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ସିହ୍ନା କହିଛନ୍ତି ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରକୁ ସୁବ୍ୟବସ୍ଥିତ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ସେ କହିଛନ୍ତି ସ୍ୱଚ୍ଚତା ସର୍ବେକ୍ଷଣ ସ୍କାଟ୍ ସିଟି ଚୟନ ଏବଂ କେନ୍ଦ୍ରୀୟ ପ୍ରକଳ୍ପଗୁଡ଼ିକରେ ରାଜ୍ୟମାନଙ୍କ ଭାଗିଦାରିତା କରିଆରେ ସୁସ୍ଥ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟିକାରୀ ସହଜରେ ବ୍ୟବସାୟକୁ ପ୍ରୋହାହନ ଦେବା ସରକାରଙ୍କ ମୂଳ ଲକ୍ଷ୍ୟ ଏଗ୍ରିକଲ୍ଚର କୃଷି ମନ୍ତ୍ରୀ ରାଧାମୋହନ ସିଂ କହିଛନ୍ତି ଯେ ଚଳିତ ବର୍ଷ ଦେଶରେ ମକା ଉତ୍ପାଦନରେ ବୃଦ୍ଧି ହୋଇଛି ଏବଂ ଏହି କ୍ଷେତ୍ରରେ ସଫଳତା ମିଳିପାରିଛି